ସ୍ପାସ୍ଥ୍ୟ ମନ୍ତ୍ରଣାଳୟ କହିଛି ବର୍ତ୍ତମାନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଖରେ ଅଣାନବେ ଲକ୍ଷ କୋଭିଡ ଟିକା ଉପଲହ୍ଧ ରହିଛି ଯେଉଁ ରାଜ୍ୟଗୁଡ଼ିକରେ ଟିକା ସରିଯାଇଛି ବୋଲି କୁହାଯାଉଛି ସେଇସବ ୍ୱା ରାଜ୍ୟଗୁଡ଼ିକରେ ଅଧିକା ଟିକା ନଷ୍ଟ ହୋଇଯାଇଛି କିମ୍ବା ଯେତିକି ଟିକା ବ୍ୟବହାର ହୋଇଛି ବୋଲି ଦର୍ଶାଯାଇଛି ତା'ଠାରୁ ସେମାନେ ଅଧିକ ବ୍ୟବହାର କରିଛନ୍ତି ସଶସ୍ତ ବାହିନୀକୁ ଯୋଗାଇ ଦିଆଯାଇଥିବା ଟିକାଗ୍ରଡ଼ିକ ବିଷୟରେ ରାକ୍ୟମାନେ ହିସାବ ଦେଇନାହାନ୍ତି

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗ୍ରଡ଼ିକ ସହ ମିଶି କେନ୍ଦ୍ ସରକାର କୋଭିଡ ମହାମାରୀ ବିରୁଦ୍ଧରେ ସଂଗ୍ରାମର ନେତୃତ୍ୱ ନେଉଛନ୍ତି

ଯୋଗ୍ୟ ହିତାଧିକାରୀମାନେ କୋ ଓ୍ପିନ୍ ପୋର୍ଟାଲ୍ କିମ୍ବା ଆରୋଗ୍ୟ ସେତୁ ଆପ୍ ଜରିଆରେ ସିଧାସଳଖ ପଞ୍ଜିକରଣ କରିପାରିବେ

ମନ୍ତ୍ରଣାଳୟ କହିଛି ଦେଶରେ କୋଭିଡ୍ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମର ଉଚ୍ଚସ୍ତରରେ ସମୀକ୍ଷା କରାଯାଇଛି ହେଲ୍ଥ ଅକ୍ଟିଜେନ ବହିଃଶୁଳ୍କ ବିଭାଗ ପକ୍ଷରୁ ଅନୁମତି ନ ମିଳିବାରୁ ଅକୁଜେନ ସିଲିଣ୍ଡରଗୁଡ଼ିକ ବିଭାଗୀୟ ପଣ୍ୟାଗାରଗୁଡ଼ିକରେ ପଡ଼ିରହିଥିବା ଅଭିଯୋଗକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଖଣ୍ଡନ କରିଛି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଗଶମାଧ୍ୟମରେ ପ୍ରକାଶିତ ଏଭଳି ଖବରଗୁଡ଼ିକ ସଂପୂର୍ଣ୍ଣ ମିଥ୍ୟା ଓ କପୋଳକଳ୍ପିତ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଶୁଳ୍କ ବୋର୍ଡ ଓ ବହିଃଶ୍ରଳ୍କ ସିବିଆଇସି ପକ୍ଷରୁ କୁହାଯାଇଛି ବହିଃଶୁଳ୍କ ବିଭାଗର କୌଣସି ପଣ୍ୟାଗାରରେ ଅକ୍ନିଜେନ ସିଲିଣ୍ଡର ପଡ଼ି ରହିନାହିଁ

ଅକ୍ଟିଜେନ ସିଲିଣ୍ଡରଗୁଡ଼ିକ ଯେଉଁସବୁ ସଂସ୍ଥାକୁ ପଠାଇ ଦେବାର କୁହାଯାଇଥିଲା ସେଠାକୁ ତୁରନ୍ତ ପଠାଇ ଦିଆଯାଇଛି ବିଭାଗ ପକ୍ଷରୁ କୁହାଯାଇଛି ରିଲିଫ୍ ସାମଗ୍ରୀଗୁଡ଼ିକ ସଡ଼କପଥ ଓ ବିମାନ ଯୋଗେ ତୁରନ୍ତ ପଠାଇ ଦିଆଯାଇଛି କାରଣ ମହାମାରୀ ସମୟରେ କୋଭିଡ ରିଲିଫ୍ ସାମଗ୍ରୀଗୁଡ଼ିକ ତୁରନ୍ତ ପଠାଇ ଦେବା ପାଇଁ ବହିଃଶୁଳ୍କ ବିଭାଗ କର୍ତ୍ତୃପକ୍ଷ ବିଭିନ୍ନ ଶାଖା କାର୍ଯ୍ୟାଳୟଗୁଡ଼ିକୁ ବହୁ ଆଗରୁ ନିର୍ଦ୍ଦେଶ ଦେଇସାରିଛନ୍ତି

ବିହାର କୋଭିଡ ବିହାରରେ ସାନି କରୋନା ସଂକ୍ରମଣ ହୁହୁ ହୋଇ ବୃଦ୍ଧି ପାଉଛି

ଅକ୍ଟିଜେନ ଘରେ ସଙ୍ଗରୋଧରେ ଥିଲାବେଳେ ଅକୁଜେନ ସିଲିଣ୍ଡର ଆବଶ୍ୟକ କର୍ଥିବା କୋଭିଡ ରୋଗୀମାନଙ୍କ ପାଇଁ ଦିଲ୍ଲୀ ସରକାର ସାନି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ଅକ୍କିଜେନ ଯୋଗାଣକୁ ସରଳ ଓ ଯଥାଯଥ କରିବା ପାଇଁ ଏବଂ ଅକ୍ନିଜେନ ସିଲିଣ୍ଡର ରିଫିଲିଙ୍ଗ ପ୍ଲାଷ୍ଟ ବାହାରେ ଲୋକଙ୍କ ଭିଡ଼କୁ ଏଡ଼ାଇବା ସକାଶେ ଏଭଳି ପଦକ୍ଷେପ ନିଆଯାଇଛି

ଏଥିପାଇଁ ଏକ ବୈଧ ଫଟୋପରିୟପତ୍ର ଆଧାର କାର୍ଡ କିୟା କୋଭିଡ ପଜିଟିଭ୍ ରିପୋର୍ଟ ପ୍ରମାଣପତ୍ର ରୂପେ ଦାଖଲ କରିବାକୁ ପଡ଼ିବ ଦରଖାସ୍ତଗୁଡ଼ିକ ଯାଞ୍ଚ କରାଯିବା ପରେ ଇ ପାସ୍ ଦିଆଯିବ କିଲ୍ଲା ମାଜିଷ୍ଟ୍ରେଟ୍ ବ୍ୟକ୍ତିବିଶେଷଙ୍କୁ ଅକ୍ଟିଜେନ ସିଲିଣ୍ଡର ଦେବା ପାଇଁ ପଞ୍ଜିକୃତ ଡିଲର ଓ ଡିପୋମାନଙ୍କୁ ଚିହ୍ନଟ କରିବେ ନିଦ୍ଧାରିତ ରିଫିଲିଙ୍ଗ ପ୍ଲାଷ୍ଟରୁ ଡିଲରମାନେ ନିୟମିତ ଭାବେ ଅକ୍ଟିଜେନ ସିଲିଣ୍ଡର ରିଫିଲିଙ୍ଗ୍ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ତଦାରଖ କରିବାକୁ ପଡ଼ିବ

ଏହି ସମୟରେ କେବଳ ଅତ୍ୟାବଶ୍ୟକୀୟ ସେବାଗୁଡ଼ିକୁ ଅନୁମତି ଦିଆଯିବ ଆଜି ସନ୍ଧ୍ୟାରେ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଲା ପରେ ଲକଡାଉନ ସଂକ୍ରାନ୍ତୀୟ ସବିଶେଷ ତଥ୍ୟ ଜଣାପଡ଼ିବ ବେଙ୍ଗାଲୁରୁ କୋଭିଡ ବୃହତ ବେଙ୍ଗାଲୁରୁ ମହାନଗର ପାଳିକେ ମୁଖ୍ୟ କମିଶନର ଗୌରବ ଗୁପ୍ତା କହିଛନ୍ତି କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ନଗରୀର ଡାକ୍ତରଖାନାଗୁଡ଼ିକରେ ଆଇସିୟୁ ଓ ଅକ୍ସିଜେନ ଶଯ୍ୟାର ଚାହିଦା ବୃଦ୍ଧି ପାଉଛି

ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ଗୁପ୍ତା କହିଛନ୍ତି ଅକ୍ନିକେନ ଶଯ୍ୟାସଂଖ୍ୟା ବୂଦ୍ଧି କରିବା ପାଇଁ ଉଦ୍ୟମ ଜାରି ରହିଛି

ମହା ଡବ୍ୟୁବି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଅତିରିକ୍ତ ସଚିବ ସ୍ତରୀୟ ଜଣେ ଅଧିକାରୀଙ୍କ ନେତୃତ୍ୱରେ ଏକ ଚାରିଜଣିଆ ଟିମ୍ ଆଜି ପଶ୍ଚିମବଙ୍ଗକୁ ପଠାଯାଇଛି ଏହି ଟିମ୍ ରାଜ୍ୟର ପରିସ୍ଥିତି ଆକଳନ କରିବ ଏବଂ ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ଘଟଣା ସଂକ୍ରାନ୍ତରେ ସବିଶେଷ ରିପୋର୍ଟ ପ୍ରଦାନ କରିବ ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପଶ୍ଚିମବଙ୍ଗର ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଭୋଟ ଗଣତି ପରେ ହିଂସାକାଣ୍ଡ ଘଟଣା ଉପରେ ରିପୋର୍ଟ ମଗାଯାଇଥିଲା

ଷ୍ଟାଲିନ୍ ଓଥ୍ ତାମିଲନାଡ଼ରେ ଡିଏମକେ ସଭାପତି ଏମ୍କେ ଷ୍ଟାଲିନ୍ଙ୍କ ନେତୃତ୍ୱରେ ନୂଆ ସରକାର ଆସନ୍ତାକାଲି ଶପଥ ନେବ

ଭିପି ଅକିତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଷ୍ଟ୍ରୀୟ ଲୋକଦଳର ମୁଖ୍ୟ ଅଜିତ ସିଂ କରୋନାରେ ପୀଡ଼ିତ ହୋଇ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି ତାଙ୍କ ପୁତ୍ର ଜୟନ୍ତ ଚୌଧୁରୀ ଆଜି ସକାଳେ ଶ୍ରୀ ସିଂଙ୍କର ପରଲୋକ ହୋଇଥିବାର ଖବର ଦେଇଥିଲେ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି

ସେ ଜଣେ ଜନପ୍ରତିନିଧି ଓ ମନ୍ତ୍ରୀ ଭାବେ ଦେଶର ରାଜନୀତି ଇତିହାସରେ ଏକ ସ୍ୱତନ୍ତ୍ର ପରିଚୟ ସ୍ଥାପନ କରିପାରିଛନ୍ତି